ଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଡ଼ୀଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରୁ ଏହା ଜଣାପଡ଼ିଛି

କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ଦ ଛାତ୍ରାବାସ ଛାତ୍ରୀ ନିବାସ ଶିକ୍ଷାନୁଷାନ ଏବଂ ଆଶ୍ରୟ ଗୃହ ଆଦି ଅନୁଷ୍ଠାନଗୁଡ଼ିକର ଠିକ୍ ପରିଚାଳନା ଉପରେ ଗୁରୁଡ଼ାରୋପ କରି ଏସବୁ ଅନୁଷ୍ଠାନରେ ଖାଦ୍ୟ ପରିମଳ ଏବଂ ନିରାପତ୍ତା ବ୍ୟବସ୍ତା ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ

ସେ କହିଛନ୍ତି ଟ୍ରାଫିକ୍ ନିୟନ୍ତଣ ପାଇଁ ଷ୍ଷୁଡେଣ୍କ ଟ୍ରାଫିକ୍ ଭଲ୍ୟୁଷ୍ଟର ସ୍କିମ୍ ପ୍ରଚଳନ କରାଯାଇଛି

ଶ୍ରମ ଶକ୍ତି ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲା ଶ୍ରମ ବିଭାଗ ଦ୍ୱାରା ପଞ୍ଚିକୃତ ନିର୍ମାଣ ଶ୍ରମିକମାନଙ୍ଙ ନିମନ୍ତେ ଏହି ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ପୁରୀ ଏସ୍ଡିଜେଏମ୍ଙ୍କ ନିର୍ଦ୍ଦେଶ ପରେ ଗତକାଲି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଥିବା ଇଫ୍ଫାର ହ୍ୟାଙ୍ଗର ଭିତରୁ ହେଲିକପୂରର ସିଲ୍ ଖୋଲାଯାଇଛି